ଆସନ୍ତାକାଲି ହେଉଛି ଏହି ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିବସ

ଟିଟୋ ରାଜକନିକାରେ ନସିରୁଦ୍ଦିନ୍ ଉପରେ ମରଶାନ୍ତକ ଆକ୍ରମଣ କରି ଗିରଫ୍ ହୋଇଥିବା ଅପରାଧୀ ଟିଟୋକୁ ଶୁକ୍ରବାର କେନ୍ରାପଡ଼ା ଜେଲରୁ ଭୁବନେଶ୍ୱର ଝାଡ଼ପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି ପ୍ରଶାସନିକ ଶୃଙ୍ଗଳା ଦୃଷ୍ଟିରୁ ଏପରି କରାଯାଇଥିବା କୁହାଯାଉଛି

ତେବେ ପରୀକ୍ଷା ଫଳ କୁନ୍ ମାସରେ ପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି ନାମଲେଖା ଇନ୍ଦରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷ ପାଇଁ ଚଳିତ ମାସ ଶେଷ ସପ୍ତାହ ସୁବ୍ଧା ବିଙ୍କପ୍ତି ପ୍ରକାଶ ପାଇବ

ଏହି ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀ ପଢ଼ିପାରିବେ